ଏଥିରେ ପ୍ରାୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ତିତ୍ଲିର ପ୍ରଭାବ ଜଣାପଡିବ ବୋଲି ରାଜ୍ୟ ସ୍ୱତନ୍ତ ରିଲିଫ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି

ପରିସ୍ଥିତି ଦେଖ୍ ଅନ୍ୟ ଜିଲ୍ଲାରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ସେହିଭଳି ରାଜ୍ୟର ଉପକ୍ଳବର୍ତ୍ତୀ ଜିଲ୍ଲାଗୁଡିକରେ ଆଲର୍ଟ ଜାରି କରାଯାଇଛି ରାକ୍ୟର ସମସ୍ତ ବନ୍ଦରରେ ଏକନମ୍ ର ବିପଦ ସଂକେତ କାରି କରାଯାଇଛି

ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ଠର ସ୍ସାପନ ଅବସରରେ ଏକ ବୃଷରୋପଣ କାର୍ଯ୍ୟକ୍ରମ ଅନୁଷିତ ହୋଇଛି

ଉକ୍କଳ ମାତାର ଏହି ସ୍ବଯୋଗ୍ୟ ସନ୍ତାନ ଓଡ଼ିଶାର ଦୀନ ଦରିଦ୍ର ଅସହାୟ ଓ ଅବହେଳିତଙ୍ ସେବାରେ ନିଜ ଜୀବନକୁ ଉହର୍ଗ କରି ଦେଇଥିଲେ

ଏହି ଉପଲକ୍ଷେ କେତେକ ସ୍ରାନରେ ବିଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏଥିଲାଗି ପାସ୍ ବ୍ୟବସ୍କା କରାଯାଇଛି